ଏଥି ନେଇ ବିଧିବଦ୍ଧ ବିଙ୍କପ୍ତି ପ୍ରକାଶ ପାଇଛି

ଏହା ଉପରେ ଶାସକ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ସହ ନିଜର ବକ୍ତବ୍ୟ ରଖିବେ

ଏହି ସମୟ ମଧରେ ସରକାରୀ ବିଭାଗ ଜନିତ ବିଧାନସଭା ଷ୍ଟାଣ୍ଡିଂ କମିଟିର ବୈଠକ ବସି ବିଭାଗୀୟ ବଜେଟ୍ ଉପରେ ସମୀକ୍ଷା କରିବେ

ସଚିବାଳୟଠାରେ ଆୟୋଜିତ ଲଘ୍ ଖଣିଜ ଦ୍ରବ୍ୟ ସମ୍ମନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ବଉି ନିଆଯାଇଛି

ଅଧିକ ରାଜସ୍ୱ ଆଦାୟ ସମ୍ଭାବନା ଥିବା ଏବଂ ସମ୍ଭେଦନଶୀଳ ତହସିଲଗୁଡ଼ିକରେ ଏହି ଫୋର୍ସ ମୁତୟନ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତ୍ବୀ ନିର୍ଦ୍ଦେଶ ଦେଇଛନ୍ତି

ହେବାପରେ ଅନ୍ୟାନ୍ୟ ନୀତି ହେବ ବୋଲି ସ୍ଚନା ମିଳିଛି